ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ମିଶନ୍ର ଦ୍ୱିତୀୟ ସପ୍ତାହରେ ଉପସାଗରୀୟ ଦେଶଗୁଡ଼ିକରୁ ଅଧିକ ପ୍ରବାସୀଙ୍କର ଆଗମନ ହେବାର ସମ୍ଭାବନା ରହିଛି ଦ୍ୱିତୀୟ ସପ୍ତାହରେ ଆସିବାକୁ ଥିବା ପ୍ରବାସୀମାନଙ୍କର ସମ୍ପୁକ୍ତ ରାଷ୍ଟ୍ରରେ ଭାରତୀୟ ଦ୍ୱତାବାସ ପକ୍ଷରୁ ସ୍ଥାନୀୟ ସରକାରଙ୍କ ନିକଟରୁ ଏ ସମ୍ପର୍କରେ ସବୁଜ ସଙ୍କେତ ହାସଲ କରିବା ଦିଗରେ ପ୍ରଚେଷ୍ଟା କରାଯାଉଛି ଆଜି ଏହି ମିଶନର ଚତ୍ରର୍ଥ ଦିନରେ ରିୟାଦ୍ ଡାକା ଦୋହା କୁଏତ୍ କୁଆଲାଲମ୍ପୁର ସିଙ୍ଗାପୁର ମାନିଲା ଲଣ୍ଡନ୍ ଓ ନ୍ୟୁୟର୍କରୁ ପ୍ରବାସୀ ଭାରତୀୟଙ୍କର ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ରହିଛି

ଏହି ପ୍ରବାସୀମାନଙ୍କ ମଧ୍ୟରେ ପର୍ଯ୍ୟଟକ ଶିକ୍ଷାର୍ଥୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଅଛନ୍ତି ଏତଦ୍ ବ୍ୟତୀତ ଯେଉଁମାନଙ୍କର ଭିସା ଅବଧି ଶେଷ ହୋଇଯାଇଛି ସେମାନେ ମଧ୍ୟ ଏହି ବିମାନରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି

ଏହି ଭାରତୀୟମାନଙ୍କ ମଧ୍ୟରେ ଜଣଙ୍କ ନିକଟରେ କରୋନା ସଂକ୍ରମଣ ଚିହ୍ନଟ ହେବା ଫଳରେ ତାଙ୍କୁ ଏହି ବିମାନରେ ଯାତ୍ରା କରିବାକୁ ଅନୁମତି ମିଳି ନାହିଁ

ବନ୍ଦେ ଭାରତ ମିଶନ୍ ଅଧୀନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଥିବାରୁ ସେମାନେ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ବୋଲି ଆମ ସମ୍ଘାଦଦାତା ସୂଚନା ଦେଇଛନ୍ତି ହେଲ୍ଥ୍ ମିନିଷ୍ଟର୍ କୋଭିଡ୍ ନାଇଷ୍ଟିନ୍ ସ୍ଥିତି ନେଇ ଉଉର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି ଏଥିରେ ଅରୁଣାଚଳ ପ୍ରଦେଶ ଆସାମ ମଣିପୁର ମେଘାଳୟ ମିଜୋରାମ୍ ନାଗାଲ୍ୟାଣ୍ଡ ତ୍ରିପୁରା ଓ ସିକ୍କିମ୍ ସାମିଲ୍ ହୋଇଥିଲେ ଉତ୍ତର ପୂର୍ବାଞ୍ଚଳର ଅଧିକାଂଶ ଅଞ୍ଚଳ ଗ୍ରୀନ୍ ଜୋନ୍ରେ ରହିବା ଅତ୍ୟନ୍ତ ଉତ୍ସାହପ୍ରଦ ବୋଲି ମନ୍ତ୍ରୀ କହିଛନ୍ତି ଅଦ୍ୟାବଧି ଆସାମ ଓ ତ୍ରିପୁରାରେ କୋଭିଡ୍ ନାଇଷ୍ଟିନ୍ ସକ୍ରିୟ ଥିବାବେଳେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ଗ୍ରୀନ୍ ଜୋନ୍ ମଧ୍ୟରେ ରହିଛି ଏଭଳି ସ୍ଥଳେ ଯେଉଁସବୁ ଅଞ୍ଚଳ ଅରେଞ୍ଚ କୋନ୍ ମଧ୍ୟରେ ରହିଛି ସେଗୁଡ଼ିକୁ ତୁରନ୍ତ ଗ୍ରୀନ୍ ଜୋନ୍ରେ ପରିରତ କରିବା ଲାଗି ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ସେଥିଲାଗି ପ୍ରବାସୀ ଶ୍ରମିକ ଛାତ୍ରଛାତ୍ରୀ ଏବଂ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କ ସ୍କ୍ରିନିଂ କରାଯିବା ସହ ଆବଶ୍ୟକସ୍ଥଳେ କୋଭିଡ୍ ନାଇଣ୍ଟିନ୍ ନିୟମାବଳୀ ଅନୁଯାୟୀ କ୍ୱାରେକ୍ଷାଇନ୍ ବ୍ୟବସ୍ଥା କରିବା ସକାଶେ ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏହି ଅବସରରେ ସେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ଼୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଫଳରେ ଏହାଦ୍ୱାରା କୋଭିଡ୍ ନାଇଣ୍ଟିନ୍ ସଂକ୍ରାନ୍ତ କଣ୍ଟାକ୍ଟ ଟ୍ରେସି ଓ ସ୍ଥିତି ନିରୀକ୍ଷଣ କରାଯିବା ସହ ଲୋକେ ଆତ୍କ ସ୍ୱାସ୍ଥ୍ୟ ନିର୍ଦ୍ଦାରଣ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ଏଥିସହିତ ସ୍ୱତନ୍ତ କୋଭିଡ୍ ନାଇଣ୍ଟିନ୍ ହସ୍କିଟାଲ୍ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଓ କେୟାର୍ ସେଣ୍ଟର ଆଦି ବିଷୟରେ ସର୍ବସାଧାରଣରେ ଜଣାଇବା ଲାଗି ବ୍ୟବସ୍ଥା କରିବା ଉପରେ ରାଜ୍ୟଗୁଡ଼ିକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୂତ୍ କରିବା ଲାଗି ଉତ୍ତର ପୂର୍ବାୟଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପାଣ୍ଠି ଆବଶ୍ଚନ କରାଯାଇଛି

ନୂଆ ନୀତି ଅନୁସାରେ ସାମାନ୍ୟ ଲକ୍ଷଣ ଥିବା ଓ ସାମାନ୍ୟ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ବିନା ଛଡ଼ାଯାଇ ପାରିବ ସାମାନ୍ୟ ଲକ୍ଷଣ ଥିବା କିୟା କୋଭିଡ୍ ନାଇକ୍ଷିନ୍ର ପ୍ରାକ୍ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋଭିଡ୍ କେୟାର କେନ୍ଦ୍ରଗ୍ରଡ଼ିକରେ ଭର୍ତ୍ତି କରାଯିବ ଓ ସେମାନଙ୍କର ଶରୀରର ତାପମାତ୍ରା ଓ ପଲ୍ସ ଅକ୍ଟିମେଟ୍ରିର ନିୟମିତ ଯାଞ୍ଚ କରାଯିବ ଦଶଦିନ ପରେ ଯଦି ସେମାନଙ୍କ ଶରୀରରେ ଜ୍ୱର ଆସିନଥିବ ତା'ହେଲେ ସେମାନଙ୍କୁ ଛଡ଼ାଯିବ ଛଡ଼ାଯିବା ପୂର୍ବରୁ କୌଣସି ପରୀକ୍ଷା କରାଯିବ ନାହିଁ

ସଂଶୋଧିତ ନୀତି ଅନୁସାରେ ଅକ୍ଷ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ଶାରୀରିକ ତାପମାତ୍ରା ଓ ଅମ୍ଳଜାନ ଗ୍ରହଣ କରିବା ଅବସ୍ଥାର ଯାଞ୍ଚ କରାଯିବ

ତେବେ ଏହା ପୂର୍ବରୁ ସେମାନଙ୍କର ଜ୍ୱର କିମ୍ବା ଶ୍ୱାସପ୍ରଶ୍ୱାସରେ ଅସୁବିଧା ନହେଉଥିବାକୁ ସୁନିଶ୍ଚିତ କରାଯିବ ଯେଉଁ ଲୋକମାନଙ୍କର ତିନିଦିନ ମଧ୍ୟରେ ଜ୍ୱର କମୁନଥିବ ଓ ଅକ୍ୱିଜେନ୍ ଦିଆଯାଉଥିବ ସେମାନଙ୍କ ଶରୀରରେ ଉନ୍ନତି ପରିଲକ୍ଷିତ ହେବା ପରେ ଯାଇ ସେମାନଙ୍କୁ ଛଡ଼ାଯିବ

ଏହି ରାଜ୍ୟଗୁଡ଼ିକ ହେଲା ଗୁଜୁରାଟ୍ ତାମିଲ୍ନାଡୁ ଉତ୍ତରପ୍ରଦେଶ ଦିଲ୍ଲୀ ରାଜସ୍ଥାନ ମଧ୍ୟପ୍ରଦେଶ ପଞ୍ଜାବ୍ ପଣ୍ଟିମବଙ୍ଗ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଏହି ରାଜ୍ୟଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ରୋକିବା ଦିଗରେ ତ୍ୱରିତ ପଦକ୍ଷେପ ନେବା ଦିଗରେ କେନ୍ଦ୍ରୀୟ ଦଳ ସମ୍ପୁକ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବେ ପ୍ରତ୍ୟେକ ଦଳରେ ଯୁଗ୍ଲ ସଚିବସ୍ତରୀୟ ଜଣେ ନୋଡାଲ୍ ଅଫିସରଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଣ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ସାମିଲ୍ କରାଯାଇଛି କରୋନା ଆଜି ସକାଳ ସ୍ରଦ୍ଧା ଆମର ହସ୍ତଗତ ହୋଇଥିବା ଖବର ଅନ୍ରଯାୟୀ ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷର୍ତ ଏହି ସ୍ବଚନା ମିଳିଛି

ସିବିଏସ୍ଇ ଲକ୍ଡାଉନ୍କୁ ଦୃଷ୍ଟିରେ ରଖାଯାଇ ଶିକ୍ଷକମାନେ ଘରେ ରହି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସ୍ଇଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ କରିବେ ବୋଲି କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଗତକାଲି ଘୋଷଣା କରିଛନ୍ତି ସେ କହିଛନ୍ତି ଦେଢ଼କୋଟିରୁ ଅଧିକ ଉତ୍ତର ଖାତା ଶିକ୍ଷକମାନଙ୍କ ଘରକ୍ ପଠାଇ ଦିଆଯିବ

ତେବେ ଏହାଦ୍ୱାରା ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ସହାୟତା ଯୋଗାଇ ଦେବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଶ୍ରୀଲଙ୍କାକୁ ସ୍ୱତନ୍ତ୍ର ବିମାନଦ୍ୱାରା ମେଡିକାଲ୍ ସାମଗ୍ରୀକୁ ନେଇ କଲମ୍ବୋରେ ପହଞ୍ଚବା ପରେ ଶ୍ରୀ ବାଗ୍ଲେ ସେଠାରେ ଆମ ସମ୍ଭାଦତାତାଙ୍କୁ ଏହା କହିଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଭୂତାଣ୍ରଦ୍ୱାରା ଶ୍ରୀଲଙ୍କା ସମ୍ମଖୀନ ହେଉଥିବା ସମସ୍ୟା ଓ ଆହ୍ବାନକ୍ର ମ୍ରକାବିଲା କରିବା ଦିଗରେ ଭାରତ ଏହାଦ୍ୱାରା ପଡ଼ୋଶୀ ରାଷ୍ଟର କଲ୍ୟାଣ ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛି

ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃତ୍ କରିବା ଉଦ୍ଦେଶ୍ୟରେ ମାଳଦ୍ୱୀପ ସରକାରଙ୍କ ପକ୍ଷରୁ ଭାରତକୁ ଏଥିଲାଗି ପୂର୍ଣ୍ଣ ସହଯୋଗ କରାଯାଇଛି ଅନ୍ୟ ଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ଜଳପଥରେ ସ୍ୱଦେଶ ଫେରାଇ ଆଶିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା 'ସମ୍ବଦ୍ର ସେତ୍ର' କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ